ଏବଂ ସେଠାରେ ସେ ଜନସାଧାରଣଙ୍ଙ୍ ଉଦ୍ବୋଧନ ଦେବାର କାର୍ଯ୍ୟକ୍ମ ରହିଛି

ଏହି ସ୍ଚନା ଦେଇନଥିଲେ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

ମାଓବାଦୀ ମାଲକାନଗିରି ଏସପି ଜଗମୋହନ ମୀନାଙ୍କ ନିକଟରେ ଆଜି ମାଓନେତା ସ୍ପିରଙ୍କ ପନୀ ତଥା ହାର୍ଡକୋର ମହିଳା ମାଓବାଦୀ ଆମ୍ସମର୍ପଣ କରିଛନ୍ତି